ରାଜ୍ୟର ଗୋଟିଏ କିମ୍ୟା ଦୁଇଟି ସ୍ଚାନରେ ମୃଷଳ ଧାରାରେ ବର୍ଷା ହେବାର ସୟାବନା ଅଛି ବୋଲି ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି

ଏହି ଜିଲ୍ଲାଗୁଡ଼ିକୁ ସତର୍କ ରହିବା ପାଇଁ ପାଶିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ସହ ରେଡ୍ ୱାର୍ଷି କାରି କରାଯାଇଛି

ରବିବାର ସକାଳେ ସୂର୍ଯ୍ୟପୂଜା ଦ୍ୱାରପାଳପ୍ଟଜା ଓ ଗୋପାଳ ବଲୁଭ ପୂଜା ଅନୁଷ୍ଠିତ ହୋଇଥିଲା

ପରେ ପରେ ମୈଲମ ଚନ୍ଦନ ଲାଗି ଓ ବଡ଼ ସିଂହାର ବେଶ ଅନୁଷ୍ଷିତ ହେଶଇଥିଲା

କେତେକ ଶିକ୍ଷକ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି

ଜାଲ୍ ପ୍ରମାଣପତ୍ର ପ୍ରଦାନ କରିଥିବା ଶିକ୍ଷକଙ୍ଙ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି